ରାଜସ୍ୱ ବିଭାଗ ଅଧୀନରେ ଥିବା ଆର୍ଆଇ ଏଆର୍ଆଇ ଏବଂ ଅମିନ ପଦବୀ ଏଶିକି ଷେଟ୍ ସବୋର୍ଡିନେଟ୍ ଷାପ୍ ସିଲେକସନ୍ କମିଶନ ମାଧ୍ଧମରେ କରାଯିବ

ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟକୁ ସତ୍ୟବାଦୀରେ ସ୍ତାପନ କରିବାକୁ ବୈଠକରେ ଅନୁମୋଦନ କରାଯାଇଛି

ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବାରେ ଗୁଶବଉ

ଅର୍ଥମନ୍ତୀ ନିର୍ମଳା ସୀତାରମଣ ଏହି ବୈଠକରେ ଅଧ୍ୟକ୍ଷତା କରିବେ

ରବିବାର ଦିନ ମୁଖ୍ୟମନ୍ତୀ ଭୁବନେଶ୍ୱର ପ୍ରତ୍ୟାବର୍ଭନ କରିବାର କାର୍ଯ୍ୟସ୍ଟଚୀ ସ୍ଥିର ହୋଇଛି

କରାଯିବ ବୋଲି ସେ ସ୍ଟଚନା ଦେଇଛନ୍ତି ପ୍ରଜାମେଳି ମାଲକାନଗିରି କିଲ୍ଲାର ସ୍ୱାଭିମାନ ଅଞ୍ଚଳର ଏକ ଦୁର୍ଗମ ସ୍ଚାନରେ ଗତକାଲି ଆଦିବାସୀଙ୍କ ପ୍ରଜାମେଳି ଅନୁଷ୍ଚିତ ହୋଇଯାଇଛି

ତେବେ ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ବସ୍ ଚଳାଚଳ ସ୍ୱାଭାବିକ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ଖେଳ ଆସନ୍ତା ରବିବାର ଭାରତ ଓେଷଇଣ୍ଡିକ୍ ମଧରେ ଖେଳାଯିବାକୁ ଥିବା ଏକ ଦିବସୀୟ ମ୍ୟାଚ୍ର ପ୍ରସ୍ତୁତି ନେଇ ରାଜ୍ୟ କ୍ରୀଡ଼ାମନ୍ତୀ ତୁଷାରକ୍ତାନ୍ତୀ ବେହେରା ଗତକାଲି ବାରବାଟୀ ଷ୍ଟାଡିୟମ୍ ବୁଲି ଦେଖିଥିଲେ ଷ୍ଟାଡିୟମ୍ ମଧ୍ଘରେ ଦର୍ଶକଙ୍କ ପାଇଁ ପିଇବା ପାଶି ଶୌଚାଳୟ ସହିତ ପରିମଳ ବ୍ୟବସ୍କା ଉପରେ ମନ୍ତୀ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିଲେ ଆସନ୍ତାକାଲିଠାରୁ ବାରବାଟୀ ଷ୍କାଡିୟମ୍ରେ ଟିକେଟ୍ ବିକ୍ରି ନେଇ ମଧ୍ଧ ପ୍ରସ୍ତୁତିର ସେ ସମୀକ୍ଷା କରିଛନ୍ତି